ଏବଂ ରାଜ୍ୟରେ ଶୀତ ଲହରୀ ଜାରି

ହୋଇଛନ୍ତି କରୋନା ଟିକା ନେଇଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ଶୁଭେଇ

ରାଜ୍ୟର ସମସ୍ତ ଜିଲ୍ଲାରେ କୋଭିଡ ନାଇକ୍କିନ ଟୀକାକରଣ କାର୍ଯ୍ୟକ୍ରମ ସୁଚାରର୍ପେ ଜାରି ରହିଛି

ବିଶେଷକରି ଆଭ୍ୟନ୍ତରୀଣ ଅଞଳରେ ପ୍ରବଳ ଶୀତ ଅନୁଭ୍ତ ହେଉଛି ଉତ୍ତର ଓ ଦକ୍ଷିଣ ଓଡିଶାରେ କେତେକ ସ୍ଥାନରେ ଘନ କୁହୁଡି ପରିଲକ୍ଷିତ ହୋଇଛି